ଅପରପକ୍ଷରେ ମହିଳାମାନେ ସେମାନଙ୍କ ବ୍ୟାଗ୍ ଭିତରକୁ ନେବାକୁ ଅନୁମତି ଦିଆଯାଇଛି

ହୂଦ୍ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି

ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅବଦାନ ଚିରସ୍କରଣୀୟ

ଗତକାଲିଠାରୁ ରାକ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ବୃଦ୍ଧି ପାଇଛି ଫ୍ରଲବାଣୀ ଏବଂ ଦାରିଙ୍ଗିବାଡ଼ିରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି

ଗତ ଆସାମ ବିପକ୍ଷ ମ୍ୟାଚ୍ ଖେଳିଥିବା ଦଳରେ କୌଣସି ପରିବର୍ଭନ କରାଯାଇ ନାହିଁ ସମାନ ଦଳ ନେଇ ଓଡ଼ିଶା ତ୍ରିପୁରାକୁ ଭେଟିବ